ୟୁଏନ୍ ଆଝାର ଟେରର୍ ଭାରତୀୟ ନାଗରିକମାନଙ୍କ ଉପରେ ଘୃଣ୍ୟ ତଥା ନାରକୀୟ ଆକ୍ରମଣ କରିଥିବା ଆତଙ୍କବାଦୀ ସଂଗଠନର ମୁଖ୍ୟମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତ ସବୁ ସମ୍ଭାବ୍ୟ ଉପାୟ ଅବଲମ୍ଘନ କରିବ ବୋଲି କହିଛି ପାକିସ୍ତାନରେ ଆଡ୍ରା ଜମାଇଥିବା ଜୈସ ଇ ମହମ୍ମଦ ଆତଙ୍କବାଦୀ ସଂଗଠନର ମୁଖ୍ୟ ମସୁଦ୍ ଅଜହର୍କୁ ଜଣେ ଆନ୍ତର୍ଜାତିକ ଆତଙ୍କବାଦୀ ବୋଲି ଘୋଷଣା କରିବା ପାଇଁ ଜାତିସଂଘ ପକ୍ଷରୁ ଗତକାଲି ହୋଇଥିବା ଉଦ୍ୟମ ଚୀନର ବିରୋଧ ଯୋଗୁଁ ବିଫଳ ହେବା ପରେ ଭାରତ ଏଥିରେ ନୈରାଶ୍ୟ ପ୍ରକାଶ କରିଛି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପଛରେ ଜୈସ୍ ଇ ମହମ୍ମଦ ସଂଗଠନର ହାତ ଥିବା କଥା ଏହି ସଂଗଠନ ସ୍ପୀକାର କରିଛି ଏହିଭଳି ଏକାଧିକ ଘଟଣାରେ ଏହି ସଂଗଠନର ସଂପୃକ୍ତି ରହିଛି ଏହା ସତ୍ତ୍ୱେ ଚୀନ ବୈଷୟିକ କାରଣ ଦର୍ଶାଇ କାତିସଂଘରେ ଏଭଳି ଏକ ପ୍ରସ୍ତାବକୁ ବିଫଳ କରିବା ନୈରାଶ୍ୟଜନକ ଯେଉଁ ରାଷ୍ଟ୍ରମାନେ ଏହି ପ୍ରସ୍ତାବ ଜାତିସଂଘରେ ଆଣିଥିଲେ ଭାରତ ସେମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛି

ଇଣ୍ଡିଆ ୟୁଏସ୍ ଡାଏଲଗ୍ ଭାରତ ଓ ଆମେରିକା ମଧ୍ୟରେ ନବମ ପର୍ଯ୍ୟାୟ ଗୁରୁତ୍ୱପୂର୍ଣ୍ଣ ନିରାପତ୍ତା ସଂପର୍କିତ ଆଲୋଚନା ଗତକାଲି ୱାଶିଟନ୍ ଡିସିଠାରେ ହୋଇଥିଲା ଏ ସଂପର୍କରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ବୈଠକରେ ଭାରତ ପକ୍ଷରୁ ବୈଦେଶିକ ସଚିବ ବିଜୟ ଗୋଖଲେ ଏବଂ ଆମେରିକା ପକ୍ଷରୁ ସେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ବିଭାଗର ଅନୁସଚିବ ଆଣ୍ଡ୍ରିଆ ଥମ୍ସନ୍ ପ୍ରତିନିଧି ଦଳର ନେତୃତ୍ୱ ନେଇଥିଲେ ଉଭୟ ପକ୍ଷ ଆଶବିକ ପ୍ରସାର ନିରୋଧ ପ୍ରୟାସ ପ୍ରତି ଦେଖାଦେଇଥିବା ଆହ୍ୱାନ ଅସ୍ତ୍ରଶସ୍ତ୍ର ନିୟନ୍ତ୍ରଣ ଏବଂ ଆନ୍ତର୍ଜାତିକ ନିରାପତ୍ତା ଉପରେ କଥାବାର୍ତ୍ତା କରିଥିଲେ ଉଭୟପକ୍ଷ ମଧ୍ୟ ବେସାମରିକ ଆଣବିକ ସହଯୋଗ କ୍ଷେତ୍ରରେ ମିଳିତ ଭାବେ କାମ କରିବାକୁ ଏକମତ ଅଛନ୍ତି

ଏହି ବୈଠକରେ କରିଡର ନିର୍ମାଣର ବୈଷୟିକ ଦିଗ ଉପରେ ମୁଖ୍ୟତଃ କଥାବାର୍ତ୍ତା କରିବେ ଏଥିପାଇଁ ଦୁଇଦେଶର ପ୍ରତିନିଧି ଦଳ ଅମୃତସରରେ ପହଞ୍ଚ୍ଚିଛନ୍ତି

ଦୁଇଟି ପର୍ଯ୍ୟାୟରେ କରିଡରର ବିକାଶ କରାଯିବ ଭାରତ କହିଛି ନିଜ ପଟ କରିଡରର ସୁରକ୍ଷା ଏହା ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଓ ପାକିସ୍ତାନ ସହ କଥାବାର୍ତ୍ତା କେବଳ ତୀର୍ଥଯାତ୍ରା ଉପରେ ପର୍ଯ୍ୟବେଶିତ

ପୂର୍ବତନ ସୁପ୍ରିମକୋର୍ଟ ଜଷ୍ଟିସ୍ ଫକୀର ମହମ୍ମଦ ଇବ୍ରାହିମ କଲିଫୁଲ୍ଲାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ମଧ୍ୟସ୍ଥ କମିଟିରେ ଆଧ୍ୟାତ୍ମଗୁରୁ ଶ୍ରୀଶ୍ରୀ ରବିଶଙ୍କର ଏବଂ ବରିଷ୍ଣ ଆଇନଜୀବୀ ଶ୍ରୀରାମ ପଞ୍ଚୁ ସଦସ୍ୟ ଅଛନ୍ତି ଆଜି ମଧ୍ୟ ଏହି କମିଟିର ବୈଠକ ବସିବ ଗତସପ୍ତାହରେ ଏହି ମାମଲାରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚଜଣିଆ ସାୟିଧାନିକ ଖଣ୍ଡପୀଠ ଏହି ମଧ୍ୟସ୍ଥ କମିଟି ଗଠନ କରିଛନ୍ତି ଇସି ମିଟିଂ ନିର୍ବାଚନ କମିଶନ ଆଜି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କର ଏକ ବୈଠକ ନୂଆଦିଲ୍ଲୀରେ ଡକାଇଛନ୍ତି ନିର୍ବାଚନ କାର୍ଯ୍ୟ ତୁଲାଉଥିବା ବେଳେ ନିଜର ଅଧିକାର ଓ ଭୂମିକା ସଂପର୍କରେ ଏହି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକମାନଙ୍କୁ ଅବଗତ କରାଯିବ ଜଣେ ଅଧିକାରୀ କହିଛନ୍ତି ଯେ ମୁଖ୍ୟନିର୍ବାଚନ କମିଶନର ସୁନୀଲ ଆରୋରା ଏବଂ ନିର୍ବାଚନ କମିଶନର ଅଶୋକ ଲାଭାସା ଓ ସୁଶୀଲ ଚନ୍ଦ୍ର ଏହି ପର୍ଯ୍ୟବେକ୍ଷକମାନଙ୍କୁ ସେମାନଙ୍କର ଦାୟିତ୍ୱ ସଂପର୍କରେ ସ୍ଟଚନା ଦେବେ

ଉତ୍ତରପ୍ରଦେଶ କଂଗ୍ରେସ ମୁଖ୍ୟ ରାଜ ବବର୍ ମୁରଦାବାଦ ଆସନରୁ ନିର୍ବାଚନ ଲଢ଼ିବେ ଏହାଛଡ଼ା ସଂଜୟ ସିଂ ସୁଲତାନପୁର ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜୟସ୍ୱାଲ କାନପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ସେହିଭଳି ପ୍ରିୟା ଦତ୍ତ ମୁମ୍ବାଇ ଉତ୍ତର କେନ୍ଦ୍ର ଆସନରୁ ନିର୍ବାଚନ ଲଢ଼ିବାକୁ ମନୋନୀତ ହୋଇଥିବା ବେଳେ ସୁଶୀଲ କୁମାର ସିନ୍ଧେ ସୋଲାପୁର ଏବଂ ମିଲିନ୍ଦ ଦେଓରା ମୁମ୍ବାଇ ଦକ୍ଷିଣ ଆସନରୁ ପ୍ରାର୍ଥୀ ହେବେ ଜେଟ୍ଲି କଂଗ୍ରେସ ବରିଷ୍ଣ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍ଲୀ ଦୁର୍ନୀତି ପ୍ରସଙ୍ଗରେ ଗତକାଲି କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ସେ କହିଛନ୍ତି ଯେ କଂଗ୍ରେସର ପ୍ରଥମ ପରିବାରର ପୁଞ୍ଜି ସୃଷ୍ଟି ସଂପର୍କରେ ଯଦି ଏକ ଫରେନ୍ସିକ୍ ଅଡିଟ୍ କରାଯାଏ ବାସ୍ତବତା ସ୍ୱଷ୍ଟ ହୋଇଯିବ

ଏବେ ସେହିସବୁ କରିଡର ଏବେ ଫାଙ୍କା ପଡ଼ିଛି ଜେଟ୍ଲୀଙ୍କ କଥାକୁ ସମର୍ଥନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଟ୍ୱିଟ୍ରେ କହିଛନ୍ତି ଯେ ନୂଆ ଭାରତରେ ଦଲାଲଙ୍କ ପାଇଁ ସ୍ଥାନ ନାହିଁ

ୟୁକେ ବ୍ରେକ୍ଜିଟ୍ ବ୍ରିଟିଶ ପାର୍ଲାମେଣ୍ଟ ସଦସ୍ୟମାନେ ବ୍ରେକ୍ଜିଟ୍ ପ୍ରସଙ୍ଗରେ ଏକ ନିର୍ଣ୍ଣାୟକ ନିଷ୍କଉତ୍ତି ନେଇଛନ୍ତି ପ୍ରତ୍ୟାହାର ଚୁକ୍ତିନାମା ବିନା ବ୍ରିଟେନ୍ ୟୁରୋପୀୟ ସଂଗଠନରୁ ଓହରି ଆସିବା ସମ୍ଭାବନାକୁ ଏହି ପାର୍ଲାମେଣ୍ଟ ସଦସ୍ୟମାନେ ପ୍ରତ୍ୟାଖ୍ୟାନ କରିଛନ୍ତି

ବ୍ରିଟିଶ ପ୍ରଧାନମନ୍ତ୍ରୀ ତେରେସା ମେ ଏ ସଂପର୍କରେ ଏକ ସରକାରୀ ପ୍ରସ୍ତାବ ପାର୍ଲାମେଣ୍ଟରେ ଉପସ୍ଥାପନ କରିଥିଲେ ଏଥିରେ ସର୍ତ୍ତ ଭିତ୍ତିରେ ୟୁରୋପୀୟ ସଂଘରୁ ଓହରିଆସିବାର ପ୍ରସ୍ତାବ ଥିଲା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

ଏଥିରେ କୁହାଯାଇଛି ଯେ ଆବେଦନକାରୀ ଏହି ମାମଲାରେ ଯେଉଁସବୁ ନଥିପତ୍ର ଦାଖଲ କରିଛନ୍ତି ତାହା କାତୀୟ ନିରାପତ୍ତା ଦୃଷ୍ଟିରୁ ଅତ୍ୟନ୍ତ ସମ୍ଭେଦନଶୀଳ ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ସତ୍ୟପାଠରେ ଆହୁରି କୁହାଯାଇଛି ଯେ ଯେଉଁମାନେ ଏହିସବୁ ଦସ୍ତାବେଜର ନକଲ କରିଛନ୍ତି ସେମାନେ ଜାତୀୟ ସୁରକ୍ଷା ସଂକ୍ରାନ୍ତ ଗୁପ୍ତ ତଥ୍ୟକୁ ପ୍ରଘଟ କରି ଏକ ବଡ଼ ଅପରାଧ କରିଛନ୍ତି ସେମାନଙ୍କର ଏହି ଷଡ଼ଯନ୍ତ୍ର ଫଳରେ ଦେଶର ନିରାପତ୍ତା ପ୍ରତି ବିପଦ ସୃଷ୍ଟି ହୋଇଛି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 ଏନ୍ସିଲାଟ୍ ଆର୍କମ୍ ଆୟକର ଫେରସ୍ତ ସଂକ୍ରାନ୍ତ ରିଲାଏନ୍ କମ୍ୟୁନିକେସନ୍ର ଆବେଦନ ଉପରେ ଗତକାଲି ଶୁଣାଣି ଶେଷକରି ଜାତୀୟ କମ୍ପାନି ଆଇନ ଆପେଲେଟ୍ ଟ୍ରିବ୍ୟୁନାଲ୍ ରାୟ ସଂରକ୍ଷିତ ରଖିଛନ୍ତି ଏହି ଟଙ୍କା ଫେରସ୍ତ ମିଳିଲେ ଏରିକ୍ସନ୍ କମ୍ପାନିକୁ ତା'ର ବକେୟା ଦେୟ ପ୍ରଦାନ କରିପାରିବ ବୋଲି ଆର୍କମ୍ ଆବେଦନରେ ଦର୍ଶାଇଛି ଅନ୍ୟପକ୍ଷରେ ଏରିକ୍ସନ୍ କମ୍ପାନି ସାଧାରଣ ଜନତାଙ୍କ ଅର୍ଥର ଏହା ଅପବ୍ୟବହାର ହେବ ବୋଲି କହି ଆବେଦନକୁ ବିରୋଧ କରିଛି

ଅଷ୍ଟ୍ରେଲିଆ ପକ୍ଷରୁ ଆଦାମ ଜମ୍ପା ତିନୋଟି ୱିକେଟ୍ ନେବା ସହ ପାଟ କୁମିନ୍ସ ଝେ ରିଚାର୍ଡସନ୍ ଏବଂ ମାର୍କସ୍ ଷ୍ଟୋଇନିସ୍ ଦୁଇଟି ଲେଖାଏଁ ଓ୍ପିକେଟ୍ ହାସଲ କରିଥିଲେ

ଅଷ୍ଟ୍ରେଲିଆ ବ୍ୟାଟସ୍ମ୍ୟାନ୍ ଉସ୍ମାନ ଖ୍ୱାଜା ଉଭୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏବଂ ମ୍ୟାନ୍ ଅଫ୍ ଦି ସିରିଜ୍ ଘୋଷିତ ହୋଇଥିଲେ ବ୍ୟାଡମିଣ୍ଟନ୍ ସ୍ପିସ୍ ସପନ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଭାରତର ଶୁଭଙ୍କର ଦେ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଗତକାଲି ବସେଲ୍ଠାରେ ଅନୁଷ୍ଠିତ ପ୍ରଥମ ରାଉଣ୍ଡ୍ ମ୍ୟାଚ୍ରେ ଶୁଭଙ୍କର ଫ୍ରାନ୍ନ ପ୍ରତିପକ୍ଷ ଲୁକାସ୍ କ୍ଲିୟରବୋଟ୍ଙ୍କୁ ପରାସ୍ତ କରିଥିଲେ ଦ୍ୱିତୀୟ ରାଉଣ୍ଡ୍ରେ ସେ ଇଣ୍ଡୋନେସିଆର ଜୋନାତନ କ୍ରିଷ୍ଟେଙ୍କୁ ଭେଟିବେ ଅନ୍ୟପକ୍ଷରେ ମହିଳା ବିଭାଗରେ ଭାରତର ବୃଷାଲି ଗୁମ୍ମାଦୀ ପ୍ରଥମ ରାଉଣ୍ଡ ମ୍ୟାଚ୍ରେ ଇସ୍ତୋନିଆର କ୍ରିଷ୍ଟାନ୍ କୁବାଙ୍କଠାରୁ ହାରିଯାଇଛନ୍ତି ପୁରୁଷ ଡବଲ୍ସ ବିଭାଗରେ ମାନୁ ଅଟ୍ରି ଏବଂ ବି ସୁମିଥି ରେଡ୍ରୀ ମଧ୍ୟ ସେମାନଙ୍କର ପ୍ରଥମ ରାଉଣ୍ଡ୍ ମ୍ୟାଚ୍ରେ ହାରିଯାଇଛନ୍ତି

ଏହି ଟୁର୍ଣ୍ଣାମେଣ୍ଟ୍ରେ ଭାରତ କେବେ ବି ମ୍ୟାଚ୍ ହାରିନି ଏବଂ ଚାରିଥର ଚମ୍ପିୟାନ୍ ଆଖ୍ୟା ଅର୍ଜନ କରିଛି